ଏହି ବୈଠକକୁ ସବୁ ରାଜନୈତିକ ଦଳର ନେତାମାନଙ୍କୁ ଆମନ୍ତଣ କରାଯାଇଛି

ପାର୍ଲାମେଣ୍ଟ୍ ଅଧିବେଶନ ସମୟରେ ଦୁଇ ସଭାର କାର୍ଯ୍ୟଧାରା ସୁଚାରୁର୍ରପେ ଚାଲିବାକ୍ ଦେବା ଲକ୍ଷ୍ୟରେ ଏହି ସର୍ବଦଳୀୟ ବୈଠକ ଡକାଯାଇଛି

ଲୋକସଭା ଓ ରାଜ୍ୟସଭାର କାର୍ଯ୍ୟଧାରା ସୁଚାରୁର୍ପେ ଚାଲିବାକୁ ନିଶ୍ଚିତ କରିବା ଉଦ୍ଦେଶ୍ୟରେ ସରକାର ସବୁ ରାଜିନତିକ ଦଳଗ୍ରଡ଼ିକର ସହଯୋଗ ଲୋଡ଼ିବେ

କେନ୍ଦ୍ର ବଜେଟ୍ ଫେବୃୟାରୀ ପହିଲାରେ ଉପସ୍ଥାପନ କରାଯିବ

ଦେଶରେ ଚିକିିିିତ ହେଉଥିବା ସଂକ୍ରମିତ ଲୋକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି

ଦିଲ୍ଲୀ ପୁଲିସ୍ ଫାର୍ମର୍ସ ଦିଲ୍ଲୀରେ କୃଷକମାନଙ୍କ ବିକ୍ଷୋଭ ପ୍ରଦର୍ଶନ ସମୟରେ ହିଂସାକାଣ୍ଡ ଘଟିବାରୁ ଦିଲ୍ଲୀ ପୁଲିସ୍ ପ୍ରାୟ ଦୁଇ ଡଜନ୍ରୁ ଅଧିକ ମାମଲା ରୁଜୁ କରିଛି ଏହି ମାମଲାଗୁଡ଼ିକ ହିଂସାକାଣ୍ଡ ଦଙ୍ଗା ସର୍ବସାଧାରଣଙ୍କ ସମ୍ପର୍ତି ନଷ୍ଟ କରିବା ଓ ସରକାରୀ ଅଫିସରମାନଙ୍କ ଉପରେ ମାରଣାସ୍ତଦ୍ୱାରା ଆକ୍ରମଣ କରିବା ପାଇଁ ରୁଜୁ କରାଯାଇଛି ଦିଲ୍ଲୀ ପୁଲିସ୍ ମୋଟାମୋଟି ପରିସ୍ଥିତି ଉପରେ ତୀକ୍ଷ୍ଣ ଦୂଷ୍ଟି ରଖିଛି ଗତକାଲି କୃଷକମାନଙ୍କ ଟ୍ରାକ୍ଟର ର୍ୟାଲି ସମୟରେ ପୁଲିସ୍ ଓ କୃଷକମାନଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା ଓ ଏଭଳି ପରିସ୍ଥିତି ଅନେକ ସମୟ ପର୍ଯ୍ୟନ୍ତ ଜାରି ଥିଲା

ହିଂସାକାଣ୍ଡ ଓ ଦଙ୍ଗା ଯୋଗୁଁ ଅନେକ ସରକାରୀ ଓ ବେସରକାରୀ ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଛି ଦିଲ୍ଲୀ ପୁଲିସ୍ କହିଛି କିଛି ଲୋକ ଲାଲ୍କିଲ୍ଲା ପ୍ରାଚୀର ଉପରକୁ ଚଢ଼ିଯାଇ ସେମାନଙ୍କର ସଙ୍ଗଠନର ପତାକା ଲଗାଇଥିଲେ ଦିଲ୍ଲୀ ପୁଲିସ୍ଦ୍ୱାରା ପ୍ରବଳ ଉଦ୍ୟମ କରାଯିବା ପରେ ଲାଲ୍କିଲ୍ଲା ପ୍ରାଚୀରରୁ ସେମାନଙ୍କୁ ହଟାଯାଇଥିଲା ଇତିମଧ୍ୟରେ ଦିଲ୍ଲୀ ପୁଲିସ୍ କମିଶନର୍ ଏସ୍ଏନ୍ ଶ୍ରୀବାସ୍ତବା ଧର୍ମଘଟକାରୀ କୃଷକମାନଙ୍କୁ ହିଂସାକାଣ୍ଡରେ ଲିପ୍ତ ନ ହେବାକୁ ଅନୁରୋଧ କରିଛନ୍ତି ଶାନ୍ତିଶୃଙ୍ଖଳା ରକ୍ଷା କରିବାପାଇଁ ମଧ୍ୟ ସେ ନିବେଦନ କରିଛନ୍ତି ସେ କହିଛନ୍ତି ଟ୍ରାକ୍ଟର ର୍ୟାଲି ପାଇଁ ସମୟ ଓ ଯାତ୍ରାପଥକୁ ଅନେକ ପର୍ଯ୍ୟାୟର ବୈଠକ ପରେ ଚୃଡ଼ାନ୍ତ କରାଯାଇଥିଲା କିନ୍ତୁ ଧର୍ମଘଟକାରୀ କୃଷକମାନେ ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ସେମାନଙ୍କର ଯାତ୍ରା ଆରମ୍ଭ କରିଦେଇଥିଲେ ଓ ହିଂସାକାଣ୍ଡ କରିଥିଲେ ପୁଲିସ୍ ଯଥାସମ୍ଭବ ସଂଯମ ଅବଲୟନ କରିଥିଲା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ୍ଦ୍ୱାରା ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିଲା ଆଇନ ଶ୍ଚଙ୍ଖଳା ରକ୍ଷା ପାଇଁ ପୁଲିସ୍କୁ ଯଥେଷ୍ଟ ସଂଯମ ରକ୍ଷା କରିବାକୁ ପଡ଼ିଥିଲା ଏହି ଧର୍ମଘଟ ସର୍ବସାଧାରଣଙ୍କ ସମ୍ପତ୍ତିର ବ୍ୟାପକ କ୍ଷତି ଘଟାଇଛି ବୋଲି ଦିଲ୍ଲୀ ପୁଲିସ୍ କହିଛି

ଫଳରେ କାଶ୍ମୀର ଉପତ୍ୟକାକୁ ଦେଶର ଅନ୍ୟାନ୍ୟ ଭାଗ ସହ ସଂଯୋଗ କରାଯାଇପାରିବ

କଟ୍ରା ଠାରୁ ବନିହାଲ୍ ପର୍ଯ୍ୟନ୍ତ ରେଳ ଲାଇନ୍ କାର୍ଯ୍ୟ କାରି ରହିଛି କଟ୍ରା ବନିହାଲ୍ ସେକ୍ସନ ରେଳ ଲାଇନ୍ ମୁଖ୍ୟତଃ ସୁଡ଼ଙ୍ଗ ଦେଇ ନିର୍ମାଣ କରାଯାଉଛି ପ୍ରକଚ୍ଚର ଅଗ୍ରଗତି ଉପରେ ସନ୍ତୋଷ ପ୍ରକାଶ କରି ଶ୍ରୀ ଗୋୟଲ କହିଛନ୍ତି ଏହି ପ୍ରକଳ୍ପ ସମ୍ପର୍ଷ୍ଣ ହେବା ସହ ଜାନ୍ମୁ ଓ କାଶ୍ମୀରର ଲୋକମାନଙ୍କର ଦୀର୍ଘଦିନର ଆଶା ପୂରଣ ହେବ ଏହି ପ୍ରକଳ୍ପ ସେହି ଅଞ୍ଚଳରେ ଉତ୍ତମ ଯୋଗାଯୋଗ ବ୍ୟବସ୍ଥା ସ୍ଥାପନରେ ମୁଖ୍ୟ ଭୂମିକା ଗ୍ରହଣ କରିବ ମନ୍ତ୍ରୀ ଏହି ପ୍ରକଳ୍ପରେ କାର୍ଯ୍ୟରତ ଇଞ୍ଜିନିୟର୍ମାନଙ୍କୁ ମିଶନ୍ ମୋଡ଼୍ରେ କାର୍ଯ୍ୟ ସମ୍ପର୍ଷ୍ଣ କରିବାକୁ ପରାମର୍ଶ ଦେଇଛନ୍ତି

ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ କହିଛନ୍ତି ସରକାରଙ୍କ ପଦକ୍ଷେପ ପାଇଁ ସେ ନିଜକୁ ଦାୟୀ କରୁଛନ୍ତି ସରକାର ଯଥାସମ୍ଭବ କାର୍ଯ୍ୟ କରୁଛନ୍ତି ଶ୍ରୀ ଜନ୍ସନ୍ କହିଛନ୍ତି ପ୍ରତିଟି ମୂତ ବ୍ୟକ୍ତିଙ୍କ ପାଇଁ ସେ ଶୋକ ବ୍ୟକ୍ତ କରୁଛନ୍ତି

ବ୍ରିଟେନ୍ରେ ସମସ୍ତ ସ୍କଲ୍ ବନ୍ଦ୍ ରହିଛି ଓ ଅନ୍ଲାଇନ୍ ମାଧ୍ୟମରେ ଶିକ୍ଷାଦାନ କରାଯାଉଛି ଏହାଯୋଗୁଁ ଉଭୟ ଛାତ୍ରଛାତ୍ରୀ ଓ କର୍ମଜୀବୀ ଅଭିଭାବକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଇଂଲଣ୍ଡରେ ସମବେତ ହେବାକୁ ସମ୍ପର୍ଣ୍ଣ ନିଷେଧ କରାଯାଇଛି ୟୁଏସ୍ ଆଡ୍ଭାଇଜରୀ ଆମେରିକା ଏହାର ନାଗରିକମାନଙ୍କୁ ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକୁ ଗସ୍ତ କରିବା ସଂକ୍ରାନ୍ତରେ ନୂଆ ପରାମର୍ଶ ଜାରି କରିଛି ପାକିସ୍ତାନ ଓ ବାଙ୍ଗ୍ଲାଦେଶକୁ ଗସ୍ତ କରିବା ଉପରେ ପୁନର୍ବିଚାର କରିବା ଓ ଆଫଗାନିସ୍ତାନକୁ ଗସ୍ତ ନ କରିବାପାଇଁ ଆମେରିକା ଏହାର ନାଗରିକମାନଙ୍କୁ ପରାମର୍ଶ ଦେଇଛି ଆମେରିକା ବୈଦେଶିକ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ ଗସ୍ତ ପରାମର୍ଶ ସ୍ଚୀ କାରି କରାଯାଇଛି କୋବିଡ୍ ନାଇଷ୍ଟିନ୍ ସନ୍ତାସବାଦ ଓ ଗୋଷ୍ଠୀ ସଂଘର୍ଷ ଦୃଷ୍ଟିରୁ ସେହିସବୁ ଦେଶକୁ ଗସ୍ତ କରିବା ଉପରେ ଆମେରିକା ଏହାର ନାଗରିକମାନଙ୍କ ପାଇଁ ଏଭଳି ପରାମର୍ଶ ଜାରି କରିଛି ସନ୍ତାସବାଦୀ କାର୍ଯ୍ୟକଳାପ ଓ ଅପହରଣ ହେଉଥିବାରୁ ବାଲୁଚିସ୍ତାନ ଏବଂ ଖାଇବର ପଖ୍ତୁନ୍ଖୱା ପ୍ରଦେଶକୁ ଗସ୍ତ ନ କରିବାକୁ ଆମେରିକା ଏହାର ନାଗରିକମାନଙ୍କୁ କହିଛି

ସେହି ସ୍କୁଲ୍ ନିକଟରେ ଏକ ଅତ୍ୟାଧୁନିକ ବିସ୍ଫୋରକ ପଦାର୍ଥ ରୋପଣ କରାଯାଇଥିଲା